ପୂର୍ବଥର ଭଳି କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଭିଡ଼ିଓ କନ୍ଫରେନ୍ପିଂ ମାଧ୍ଧମରେ ଏହା ଅନୁଷିତ ହେବ

ଏହି ବୈଠକରେ ମନ୍ତୀମାନେ କିଲ୍ଲା ମୁଖ୍ୟାଳୟରୁ ଭିଡ଼ିଓ କନ୍ଫରେନ୍ୱିଂ ମାଧ୍ଧମରେ ସାମିଲ୍ ହୋଇପାରିବେ

ପରେ ସୁରକ୍ଷାକର୍ମିମାନେ ସଂପୂକ୍ତ ଅଂଚଳରେ ତଲାସୀ କରି ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା ବହୁ ସାମଗ୍ରୀ ଜବତ କରିଛନ୍ତି